ପିଏମ୍ ବାରାଣାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସମାଜର ଶେଷ ସ୍ତରର ଲୋକଙ୍କୁ ବିକାଶର ମୁଖ୍ୟସ୍ରୋତକୁ ଆଣିବାପାଇଁ ସରକାର ପ୍ରତିଶ୍ରତିବଦ୍ଧ

ସେ କହିଛନ୍ତି 'ଉଡ଼ାନ୍' ଯୋଜନାରେ ଏବେ ସାଧାରଣ ଲୋକମାନେ ବିମାନ ଯାତ୍ରା କରିପାରିବେ ଶ୍ରୀ ମୋଦି କହିଛନ୍ତି ଦେଶ ଦ୍ରତ ଗତିରେ ବିକାଶ ପଥରେ ଆଗକୁ ଅଗ୍ରସର ହେବାରେ ଲାଗିଛି ନାଗରିକମାନଙ୍କର ଗଣତାନ୍ତ୍ରିକ ମୃଲ୍ୟବୋଧ ଓ ଅଧିକାରର ସୁରକ୍ଷା କରିବାରେ ବାରାଣାସୀର ବିଜେପି କର୍ମୀମାନଙ୍କର କଠିନ ପରିଶ୍ରମ ଓ ଆଭିମୁଖ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ଶ୍ରୀ ମୋଦି କହିଛନ୍ତି କାଶୀର ସର୍ବାଙ୍ଗୀନ ଉନ୍ନତି ଘଟୁଛି ଓ ସହରକୁ ନୂଆ ରୂପ ଦିଆଯାଉଛି ସରକାରଙ୍କର କଲ୍ୟାଣମୂଳକ ଯୋଜନାଗୁଡ଼ିକ ଗରିବ ଓ ସାଧାରଣ ଲୋକମାନଙ୍କ ନିକଟରେ ପହଞ୍ଚବା ପାର୍ଟି କର୍ମୀମାନଙ୍କର ଦାୟିତ୍ୱ

ସେ କହିଛନ୍ତି ବାରାଣାସୀର ଜନସାଧାରଣ ସେମାନଙ୍କୁ ସହରର ଆଧ୍ୟାତ୍କିକ ସଂସ୍କୃତି ଓ ଭାରତର ସଂସ୍କୃତି ଦେଖାଇବାକୁ ହେବ ପ୍ରବାସୀ ଭାରତୀୟ ଦିବସର ସଫଳତା ଓ ବାରାଣାସୀକୁ ଆନ୍ତର୍ଜାତିକ ସ୍ତରରେ ପରିଚୟ ମିଳିବା ଦିଗରେ ଅବଦାନ କରିବାକୁ ସେ ବାରାଣାସୀର ଲୋକମାନଙ୍କୁ ନିବେଦନ କରିଛନ୍ତି କାର୍ଯ୍ୟକ୍ରମର ପ୍ରସ୍ତୁତି ସଂକ୍ରାନ୍ତରେ ସେ ପାର୍ଟି କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି 'ସ୍ୱଚ୍ଚତା ହିଁ ସେବା' ଅଭିଯାନକୁ ସଫଳ କରିବାପାଇଁ ପ୍ରଧାନମନ୍ତ୍ରୀ କାଶୀର ପାର୍ଟି କର୍ମୀମାନଙ୍କୁ ନିବେଦନ କରିଛନ୍ତି

ବିଜେପି କର୍ମୀ ତଥା ସମାଜସେବୀ ସନ୍ଦୀପ୍ ଅଗ୍ରୱାଲ୍ଙ୍କ ବିୟୋଗରେ ସେ ଶୋକ ପ୍ରକାଶ କରିଚ୍ଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକେପି ସଭାପତି ଅମିତ୍ ଶାହା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଅରୁଣ ଜେଟ୍ଲୀ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀବୃନ୍ଦ ଓ ପାର୍ଟିର ଅନ୍ୟ ବରିଷ୍ଠ ନେତାମାନେ ପାର୍ଟି ମୁଖ୍ୟ କାର୍ଯ୍ୟାଳୟରେ ବସିଥିବା ଏହି ବୈଠକରେ ଅଂଶଗ୍ରହଣ କରିଛନ୍ତି ଖବର ଅନୁସାରେ ସ୍ୱଚ୍ଚ ଭାରତ ଯୋଜନାର ଲକ୍ଷ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ହାସଲ କରିବା ଉପରେ ଏଥିରେ ଆଲୋଚନା ହୋଇଛି ଗ୍ରାମ ସ୍ୱରାଜ୍ୟ ପ୍ରକଳ୍ପ ଉପରେ ମଧ୍ୟ ଆଲୋଚନା କରାଯାଇଛି ଏହାବ୍ୟତୀତ ପ୍ରର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରାଯାଇଛି ଓ ଉତ୍ତର ପୂର୍ବାଞ୍ଚଳର ବିକାଶ ଓ ତିନୋଟି ନୂଆ ରାଜ୍ୟ ଗଠନରେ ତାଙ୍କର ଅବଦାନକୁ ସ୍କରଣ କରାଯାଇଛି

ଆଗକୁ ଲୋକସଭା ନିର୍ବାଚନ ଓ ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି ବୈଠକରେ ସୁଶାସନ ଓ ଗରିବମାନଙ୍କ କଲ୍ୟାଣପାଇଁ ଉଦ୍ଦିଷ୍ଟ ଯୋଜନାଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରାଯାଇଛି

ସେ ଚେଙ୍ଗାନୁର ଓ ଆଲ୍ଲାପୁଝାର କିଛି ରିଲିଫ୍ ଶିବିରକୁ ଗସ୍ତ କରି ଲୋକମାନଙ୍କ ସହ କଥାବାର୍ତ୍ତା କରିଛନ୍ତି

ଆଲ୍ଲାପୁଝାଠାରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ବନ୍ୟାଘେର ମଧ୍ୟରୁ ଲୋକମାନଙ୍କୁ ଉଦ୍ଧାର କରିଥିବା ମହ୍ୟଜୀବୀମାନଙ୍କୁ ସେ ସମ୍ମାନିତ କରିଛନ୍ତି ସେ କହିଛନ୍ତି ଦେଶର କୃଷକମାନଙ୍କ ଭଳି ମହ୍ୟଜୀବୀମାନେ ମଧ୍ୟ ସମାନ ଧରଣର ଅସୁବିଧା ଭୋଗ କରୁଛନ୍ତି ସେ କହିଛନ୍ତି ଯଦି କଂଗ୍ରେସ କେନ୍ଦ୍ରରେ କ୍ଷମତାକୁ ଆସେ ତେବେ ଏକ ସ୍ୱତନ୍ତ୍ର ମହ୍ୟପାଳନ ବିଭାଗ ଖୋଲାଯିବ

ରାହୁଲ୍ ଗାନ୍ଧି କହିଛନ୍ତି ଉପକୂଳରକ୍ଷୀ ବାହିନୀ ଭବିଷ୍ୟତରେ ଉଦ୍ଧାର କାର୍ଯ୍ୟରେ ମହ୍ୟଜୀମୀମାନଙ୍କ ସହାୟତା ନେବା ଆବଶ୍ୟକ ଶ୍ରୀ ଗାନ୍ଧି ଆସନ୍ତାକାଲି ୱାୟାନାଡ ଓ କୋଜିକୋଡ଼େ ଗସ୍ତ କରିବେ ଏସ୍ସି ଲ' ମେକର୍ସ ଦେଶର ରାଜନୀତିକୁ ଅପରାଧମୁକ୍ତ କରିବାପାଇଁ ସାଂସଦ ଓ ବିଧାୟକମାନେ ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ସଂକ୍ରାନ୍ତରେ ଦାୟର୍ ବହୁ ପିଟିସନ୍ ଉପରେ ସୁପ୍ରିମ୍କୋର୍ଟ ଆକି ରାୟକୁ ସଂରକ୍ଷିତ ରଖିଛନ୍ତି ପ୍ରଧାନ ବିଚାରପତି ଦୀପକ୍ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚକଣିଆ ସାୟିଧାନିକ ଖଣ୍ଡପୀଠ ନିର୍ବାଚନ କମିଶନ ଓ କେନ୍ଦ୍ର ସରକାରଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ଯୁକ୍ତି ଉପସ୍ଥାପନ କରିବା ପରେ ରାୟକୁ ସଂରକ୍ଷିତ ରଖିଛନ୍ତି ଆଟର୍ଷ୍ଣି ଜେନେରାଲ୍ କେକେ ବେଣୁଗୋପାଳ କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇ ଦେଶର ରାଜନୈତିକ ବ୍ୟବସ୍ଥାକୁ ଦୁର୍ନୀତିମୁକ୍ତ କରିବା ଲାଗି ସୁପ୍ରିମ୍କୋର୍ଟଙ୍କ ଉଦ୍ୟମର ପ୍ରଶଂସା କରିଥିଲେ କିନ୍ତୁ ନ୍ୟାୟପାଳିକା ବ୍ୟବସ୍ଥାପିକାରେ ହସ୍ତକ୍ଷେପ କରିପାରିବ ନାହିଁ ବୋଲି କହି ସେ ସୁପ୍ରିମ୍କୋର୍ଟଙ୍କ ପ୍ରତି ଚେତାବନୀ ଦେଇଛନ୍ତି ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ନ ହେବା ପର୍ଯ୍ୟନ୍ତ ସେ ନିର୍ଦ୍ଦୋଷ ବୋଲି ଥିବା ମତବାଦକୁ ସେ ଉଲ୍ଲେଖ କରିଥିଲେ ସେ କହିଥିଲେ ଅଦାଲତ ଜଣେ ବ୍ୟକ୍ତିଙ୍କ ମତଦାନ ଅଧିକାର ଓ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାର ଅଧିକାର ଉପରେ ସର୍ତ୍ତାବଳୀ ଲାଗୁ କରିପାରିବେ ନାହିଁ ଖଣ୍ଡପୀଠ କହିଛନ୍ତି ଅଦାଲତ ବ୍ୟବସ୍ଥାପିକା କ୍ଷେତ୍ରରେ ହସ୍ତକ୍ଷେପ କରିବାକୁ କେବେ ଚାହାନ୍ତି ନାହିଁ କିନ୍ତୁ କଣେ ପ୍ରାର୍ଥୀଙ୍କର ପୂର୍ବ ଇତିହାସ ଜାଶିବା ପ୍ରତ୍ୟେକ ଭୋଟର୍ଙ୍କ ଅଧିକାର

ଜଷ୍ଟିସ୍ ମଦନ ବି ଲୋକୁରଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କହିଛନ୍ତି ତାକମହଲ୍ର ସୁରକ୍ଷା କ୍ଷେତ୍ରରେ କର୍ତ୍ତ୍ୱପକ୍ଷଙ୍କୁ ଏହାର ବୃହତ୍ତର ଦିଗକୁ ବିଚାରକୁ ନେବାକୁ ହେବ ଭାରତୀୟ ପ୍ରତ୍ନତ୍ତ୍ୱ ସର୍ବେକ୍ଷଣ ବିଭାଗ ତାଜମହଲର ଐତିହ୍ୟ ଯୋଜନା ପ୍ରସ୍ତୁତ କରିବା ପ୍ରକ୍ରିୟା ଜାରି ରଖିଛି ବୋଲି କେନ୍ଦ୍ର ସରକାର ଖଣ୍ଡପୀଠଙ୍କୁ ଜଣାଇଛନ୍ତି

ନିରାପତ୍ତା ସୂତ୍ରରୁ କୁହାଯାଇଛି ସେହି ଅଗ୍ନିକାଷ୍ଠରେ ଅସ୍ତଶସ୍ତ ଓ ଗୋଳାବାରୁଦ ସମେତ ବହୁ ସମ୍ପତ୍ତି ନଷ୍ଟ ହୋଇଥିବାର ଆଶଙ୍କା କରାଯାଉଛି

ସଟ୍ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବାର ସନ୍ଦେହ କରାଯାଉଛି ଅପରାହ୍ନ ଗୋଟାଏ ବେଳେ ସେଠାରେ ନିଆଁ ଲାଗିଥିବାର କୁହାଯାଉଛି ନିଆଁ ଲାଗିବା ସମୟରେ ସେଠାରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା ନିଆଁକୁ ଆୟତ୍ତ କରିବାଲାଗି ଯଥାସମ୍ଭବ ଉଦ୍ୟମ କରାଯାଉଛି

ପାର୍ଟି ସାଧାରଣ ସମ୍ପାଦକ କେ ଅନବାଲଗନ୍ କହିଛନ୍ତି ଶ୍ରୀ ଷ୍ଟାଲିନ୍ ପାର୍ଟିର ନୂଆ ସଭାପତି ହେବେ ଚେନ୍ନାଇ ସ୍ଥିତ ପାର୍ଟି ମୁଖ୍ୟ କାର୍ଯ୍ୟାଳୟଠାରେ ବସିଥିବା ଏହି ବୈଠକରେ ସ୍ୱର୍ଗୀୟ କରୁଣାନିଧି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ପୂର୍ବତନ ଲୋକସଭା ବାଚସ୍କତି ସୋମନାଥ ଚାଟ୍ଟାର୍ଜୀଙ୍କ ବିୟୋଗ ଏବଂ ଟୁଟିକୋରିନ୍ ହିଂସାର ଶିକାର ହୋଇଥିବା ଲୋକ ଓ କେରଳ ବନ୍ୟାର ଶିକାର ହୋଇଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ ଏକ ଶୋକ ପ୍ରସ୍ତାବ ଗୃହୀତ ହୋଇଛି ଗଗନଯାନ କେନ୍ଦ୍ରମନ୍ତ୍ରୀ ଡକ୍କର ଜିତେନ୍ଦ୍ର ସିଂ କହିଛନ୍ତି ଦେଶର ପ୍ରଥମ ସାଧାରଣ ନାଗରିକଙ୍କୁ ମହାକାଶକୁ ପଠାଇବାପାଇଁ ଇସ୍ରୋ ସମସ୍ତ ପ୍ରସ୍ତୁତି ଚଳାଇଛି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସେ କହିଛନ୍ତି ଭାରତର ସର୍ବପ୍ରଥମ ମାନବ ମହାକାଶଯାନ କାର୍ଯ୍ୟକ୍ରମ ଗଗନଯାନ ବିଷୟରେ ପ୍ରଧାନମନ୍ତ୍ରୀ ସ୍ୱାଧୀନତା ଦିବସ ଭାଷଣରେ ଘୋଷଣା କରିଥିଲେ

ସେହି ରାଜ୍ୟଗୁଡ଼ିକ ହେଲା ଉତ୍ତରାଖଣ୍ଡ ହିମାଚଳ ପ୍ରଦେଶ ଉତ୍ତର ପ୍ରଦେଶ ରାଜସ୍ଥାନ ହରିଆନା ଓ ଦିଲ୍ଲୀ

ପିଏମ୍ ଏସିଆନ୍ ଗେମ୍ସ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସୀୟ କ୍ରୀଡ଼ାରେ ପିଭି ସିନ୍ଧୁ ରୌପ୍ୟ ପଦକ ବିଜୟୀ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏକ ଟ୍ୱିଟ୍ କରି ଶ୍ରୀ କୋବିନ୍ଦ୍ କହିଛନ୍ତି ସିନ୍ଧଙ୍କର ଏହି କୃତିତ୍ୱ ଏକ ଐତିହାସିକ ସଫଳତା ଯାହା ଅନେକ ବର୍ଷ ପର୍ଯ୍ୟନ୍ତ ସ୍କରଣୀୟ ହୋଇ ରହିବ